ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଇଥିବା ତାଙ୍କର ଉଦ୍ବୋଧନରେ କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ ଗ୍ରାମୀଣ ଭାରତର ଅବଦାନର ଭୂୟସୀ ପ୍ରଶଂସା କରିଛନ୍ତି ଦେଶର ବିଭିନ୍ନ ଗ୍ରାମ ପଞ୍ଚାୟତଗୁଡ଼ିକ ସହ ବାର୍ତ୍ତାଳାପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଗ୍ରାମାଞ୍ଚଳରେ ଦୁଇ ଗଜର ଶାରୀରିକ ଦୂରତାର ସ୍ଲୋଗାନ୍ ଲୋକମାନଙ୍କର ଜ୍ଞାନର ପ୍ରମାଣ ଦେଉଛି ଏହି ସ୍ଲୋଗାନ୍କୁ ସ୍ୱାଗତ କରି ସେ କହିଛନ୍ତି ଏହା ଲୋକମାନଙ୍କୁ ଶାରୀରିକ ଦୂରତା ବଜା ରଖିବାରେ ଅନୁପ୍ରାଣିତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ଆମକୁ ଆତ୍ମନିର୍ଭର ହେବାର ଶିକ୍ଷା ଦେଇଛି ସେ କହିଛନ୍ତି ପ୍ରତ୍ୟେକ ଗ୍ରାମସଭା ପ୍ରତ୍ୟେକ ବ୍ଲକ୍ ଓ ପ୍ରତ୍ୟେକ କିଲ୍ଲା ସେମାନଙ୍କର ମୌଳିକ ଆବଶ୍ୟକତାଗୁଡ଼ିକପାଇଁ ଆତ୍କନିର୍ଭରଶୀଳ ହେବାକୁ ପଡ଼ିବ ପ୍ରଧାନମନ୍ତ୍ରୀ ଇ ଗ୍ରାମସ୍ୱରାଜ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରୟ କରିଛନ୍ତି ଏହି ପୋର୍ଟାଲ୍କୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ ପାଇଁ ବ୍ୟବହାର କରାଯିବ ସେ କହିଛନ୍ତି ଏହି ପୋର୍ଟାଲ୍ ମାଧ୍ୟମରେ ଠିକ୍ ସମୟରେ ତଦାରଖ କରାଯାଇପାରିବ ଓ ଉତ୍ତରଦାୟିତାକୁ ନିଣ୍ଠିତ କରାଯାଇପାରିବ ଗ୍ରାମପଞ୍ଚାୟତ ସ୍ତରରେ ଡିଜିଟାଇଜେସନ୍ର ପ୍ରସାର ଦିଗରେ ଏହି ପୋର୍ଟାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଡ୍ରୋନ୍ ଓ ସର୍ବାଧ୍ରନିକ ସର୍ବେକ୍ଷଣ ପଦ୍ଧତି ସହାୟତାରେ ଗ୍ରାମାଞ୍ଚଳର ଆବାସିକ ଜମିଗ୍ରଡ଼ିକର ଏହି ଯୋଜନାଦ୍ୱାରା ନକୁ ପ୍ରସ୍ତତ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପ ଗ୍ରାମାଞ୍ଚଳପାଇଁ ଯୋଜନା ପ୍ରସ୍ତତ ରାଜସ୍ୱ ଆଦାୟ ଓ ଗ୍ରାମାଞ୍ଚଳର ସମ୍ପତ୍ତି ଅଧିକାର ଆଦି କ୍ଷେତ୍ରରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତଗୁଡ଼ିକର ପ୍ରତିନିଧିମାନଙ୍କୁ ତାଙ୍କ ସହ ଯୋଗାଯୋଗ ସ୍ଥାପନ କରିବାରେ ସୁଯୋଗ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଚାୟତଗ୍ରଡ଼ିକର ବିକାଶ ଦେଶ ଓ ଗଣତନ୍ତ୍ରର ବିକାଶକ୍ତ ନିର୍ଚ୍ଚିତ କରିବ ପିଏମ୍ ମନ୍କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ତାଛଡ଼ା ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଓ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହା ଉପଲବ୍ଧ ହେବ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତରଣକୁ ପ୍ରଚାର କରିବ

ଦୀର୍ଘ ଏକ ମାସ ଧରି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ହେବା ପରେ କରୋନା ଭୂତାଣୁ ଦ୍ୱିଗୁଣିତ ହେବା ହାରରେ ଯଥେଷ୍ଟ ଉନ୍ନତି ଘଟିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ ମାସେ ଭିତରେ ସରକାର ସ୍ୱାସ୍ଥ୍ୟସେବା ଓ ନମୁନା ପରୀକ୍ଷାରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି

ଡିଫେନ୍ସ ମିନିଷ୍ଟର ରିଭ୍ୟ ମିଟିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ସମସ୍ତ କମାଣ୍ଡର ଇନ୍ ଚିଫ୍ମାନଙ୍କ ସହ ବୈଠକରେ କୋଭିଡ୍ ନାଇଣ୍ଟିନର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶ୍ରୀ ସିଂହ ସଶସ୍ତ ବାହିନୀ ଦ୍ୱାରା ପ୍ରଶାସନକୁ ଦିଆଯାଇଥିବା ସହାୟତାର ପ୍ରଶଂସା କରିଛନ୍ତି କୋଭିଡ୍ ନାଇଷ୍ଟିନର ମୁକାବିଲା କ୍ଷେତ୍ରରେ ବାହିନୀଗୁଡ଼ିକର ପ୍ରସ୍ତୁତିକୁ ନେଇ ସେ ଆଶାବାଦୀ ରହିଛନ୍ତି ଓ ସାଂସ୍କୃତିକ ପରିସ୍ଥିତିକୁ ଯେଭଳି ନିୟନ୍ତ୍ରଣାଧୀନ ରଖାଯାଇ ପାରିବ ସେଥିପାଇଁ ପରାମର୍ଶ ଦେଇଛନ୍ତି ବିଜ୍ଞତାର ସହ ଖର୍ଚ୍ଚ କରିବା ଓ ଅଯଥା ଖର୍ଚ୍ଚକୁ ବଞ୍ଚାଇବା ପାଇଁ ସେ ସମସ୍ତ ବାହିନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବୈଠକ ସମୟରେ କମାଣ୍ଡର ଇନ୍ ଚିଫ୍ମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପଗ୍ରଡ଼ିକ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅବଗତ କରାଇଛନ୍ତି ସେଗୁଡ଼ିକ ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ ଉପରେ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ନିୟମାବଳୀର ଆବଶ୍ୟକ ସଂଶୋଧନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟର ପରାମର୍ଶ ଅନ୍ତସାରେ ଆବଶ୍ୟକ ବାୟାମ ଆଦି ଅନ୍ତର୍ଭୁକ୍ତ ତାଛଡ଼ା ଅବସର ପ୍ରାପ୍ତ ସଶସ୍ତ ବାହିନୀ କାର୍ମଚାରୀ ଓ ସେମାନଙ୍କ ପରିବାରଗୁଡ଼ିକ ପ୍ରତି ଯତ୍ନ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଅବଗତ କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସମ୍ପ୍ରତି ଦିଆଯାଇଥିବା ଆର୍ଥିକ କ୍ଷମତାର କମାଣ୍ଡରମାନେ ପ୍ରଶଂସା କରିଛନ୍ତି ହସ୍କିଟାଲଗୁଡ଼ିକର ମୌଳିକ ଡାଞ୍ଚାରେ ବିକାଶ ପାଇଁ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ସଂଗ୍ରହ ଲାଗି ଏହି ଆର୍ଥକ କ୍ଷମତା ପ୍ରଦାନ କରାଯାଇଛି ସଶସ୍ତ ବାହିନୀ ଅତିରିକ୍ତ ଯବାନ ଯୋଗାଇବା ଓ ସେମାନଙ୍କ ଆବଶ୍ୟକ ତାଲିମ ଦେଇ କୋଭିଡ୍ ନାଇଞ୍ଜିନର ମ୍ରକାବିଲାରେ ପ୍ରଶାସନକୁ ସାହାଯ୍ୟ କରିବାରେ ଗୁରୁଦାୟିତ୍ୱ ହାତକୁ ନେଇଛି ଯବାନ ଓ ସ୍ଥାନୀୟ ପ୍ରଶାସନିକ ଅଫିସରମାନଙ୍କ ପାଇଁ ପୃଥକୀକରଣ କେନ୍ଦ୍ର ସ୍ଥାପନକୁ କମାଣ୍ଡରମାନେ ସ୍ୱାଗତ କରିଛନ୍ତି ପ୍ରଶାସନ ପକ୍ଷରୁ ଅନୁରୋଧ କରାଗଲେ ଆବଶ୍ୟକ ସେବା ପ୍ରଦାନ କରିବାକୁ ସେମାନେ ପ୍ରସ୍ତୁତ ଥିବାର ଜଣାଇଛନ୍ତି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ତଥା ସାମରିକ ବ୍ୟାପାର ବିଭାଗ ସେକ୍ରେଟାରୀ ଜେନେରାଲ୍ ବିପିନ୍ ରାଓ୍ୱତ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ନୌବାହିନୀ ମୁଖ୍ୟ ଆଡମିରାଲ୍ କରବୀର ସିଂହ ବିମାନ ବାହିନୀ ମ୍ରଖ୍ୟ ମାର୍ସାଲ୍ ଆର୍କେଏସ୍ ଭଦୋରିଆ ପ୍ରତିରକ୍ଷା ସଚିବ ଡକୁର ଅଜୟ କ୍ରମାର ଓ ପ୍ରତିରକ୍ଷା ଆର୍ଥିକ ସଚିବ ଶ୍ରୀମତୀ ଗାର୍ଗି କୌଲ୍ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ

ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶର ସୁରକ୍ଷାରେ ସିଆର୍ପିଏଫ୍ର ବୃହତ ଅବଦାନକୁ ପ୍ରଶଂସା କରିଛନ୍ତି ଓ ଏହାକୁ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାର ମେରୁଦଣ୍ଡ ବୋଲି ବର୍ଷନା କରିଛନ୍ତି ନବ ନିଯୁକ୍ତ ଟ୍ରେନି ଅଫିସରମାନେ ସିଆର୍ପିଏଫ୍ରେ ନୃତନ ଶକ୍ତି ଭରିଦେବେ ବୋଲି ଶ୍ରୀ ଶାହା ଆଶା ବ୍ୟକ୍ତ କରିଛନ୍ତି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ରୀ କହିଛନ୍ତି ଏହି ତାଲିମ୍ ଅଫିସରମାନଙ୍କର ନୈତିକତା ବହୁମାତ୍ରାରେ ବୃଦ୍ଧି କରିବ ଓ ସେମାନେ ସିଆର୍ପିଏଫ୍କୁ ସଠିକ୍ କମାଣ୍ଡ ଦେଇପାରିବେ

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡ଼ କହିଛନ୍ତି ପଞ୍ଚାୟତିରାଜ ପ୍ରତିଷ୍ଠାନଗ୍ରଡ଼ିକ ଦେଶରେ ଶାସନ ଓ ଯୋଜନାର ବିକେନ୍ଦ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି

ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମ୍ୟାଟ୍ ହାନକକ୍ କହିଛନ୍ତି ଏହି ଭୟଙ୍କର ଭୂତାଣୁ ପାଇଁ ଏକ ପ୍ରତିଷେଧକ ଟିକା ବାହାର କରିବା ଲାଗି ବ୍ରିଟେନ୍ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି